ମହିଳା ପୁଲିସ୍ କର୍ମଚାରୀମାନେ ସେମାନଙ୍କର କାର୍ଯ୍ୟ ଉତ୍ତମଚ୍ଚପେ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି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

ରାଜନାଥ ଏସ୍ସିଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଭାରତ ଏକ ବିଶ୍ୱ ନିରାପତ୍ତା ଢାଞ୍ଚାର ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ ଏହି ଢାଞ୍ଚା ସ୍ୱଚ୍ଛ ସାମୁହିକ ନୀତି ଭିତ୍ତିକ ଓ ଆନ୍ତର୍ଜାତିକ ଆଇନ୍ର ଅନୁର୍ପୀ ହେବ

ସନ୍ତାସବାଦ ନିଶାଦ୍ରବ୍ୟର ଚୋରା କାରବାର ଓ ଆନ୍ତର୍ଜାତିକ ଅପରାଧ ଭଳି ପାରମ୍ପରିକ ଓ ଅଣ ପାରମ୍ପରିକ ବିପଦଗୁଡ଼ିକର ମୁକାବିଲା ପାଇଁ ଅନୁଷାନଗତ ଦକ୍ଷତା ବୃଦ୍ଧି ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଭାରତ ସନ୍ତାସବାଦ ସମେତ ସମସ୍ତ ପ୍ରକାର ଅପରାଧର ଘୋର ନିନ୍ଦା କରେ ଭାରତ ସାଂଘାଇ ସହଯୋଗ ସଂଗଠନର ଆଞ୍ଚଳିକ ସନ୍ତାସବାଦ ନିରୋଧୀ ଢ଼ାଞ୍ଚାକୁ ଗୁରୁତ୍ୱ ପ୍ରଦାନ କରିଥାଏ ସାଇବର କ୍ଷେତ୍ରରେ ସନ୍ତାସବାଦର ବ୍ୟାପିବାକୁ ରୋକିବା ଦିଗରେ ଅଞ୍ଚଳିକ ସନ୍ତ୍ରାସବାଦ ନିରୋଧୀ ଢ଼ାଞ୍ଚା ନିକଟରେ ନେଇଥିବା ପଦକ୍ଷେପର ଶ୍ରୀ ସିଂ ପ୍ରଶଂସା କରିଚ୍ଛନ୍ତି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ସବୁ ରାଷ୍ଟ୍ରକୁ ନିରାପତ୍ତା ଯୋଗାଇବା ଓ ସମୃଦ୍ଧ କରିବା ଦିଗରେ ଆମେ ଏପର୍ଯ୍ୟନ୍ତ ସଫଳତା ହାସଲ କରିନାହୁଁ ଏବଂ ଆଫଗାନିସ୍ଥାନର ନିରାପତ୍ତା ପରିସ୍ଥିତି ଏବେ ବି ଚିନ୍ତାର ବିଷୟ ହୋଇ ରହିଛି ଆଫଗାନ ନେତୃତ୍ୱରେ ଆଫଗାନ ଦ୍ୱାରା ଏବଂ ଆପଗାନ ନିୟନ୍ତ୍ରିତ ସମାବେଶୀ ଶାନ୍ତି ପ୍ରକ୍ରିୟା ପାଇଁ ଆଫଗାନିସ୍ଥାନ ସରକାର ଓ ଜନସାଧାରଣଙ୍କ ପ୍ରୟାସକୁ ଭାରତ ସବୁବେଳେ ସମର୍ଥନ ଯୋଗାଇବ ବୋଲି ସେ କହିଛନ୍ତି ପାରସ୍ୟ ଉପସାଗରର ପରିସ୍ଥିତିକୁ ନେଇ ଭାରତ ଗଭୀର ଭାବରେ ଚିନ୍ତିତ ବୋଲି ମଧ୍ୟ ଶ୍ରୀ ସିଂ କହିଛନ୍ତି ଉପସାଗରୀୟ ଅଞ୍ଚଳର ସମସ୍ତ ରାଷ୍ଟ୍ର ଏବଂ ସଭ୍ୟତାର ଭାରତ ସହିତ ରହିଥିବା ଯୋଗସ୍ତ୍ର ତଥା ସେହିସବୁ ରାଷ୍ଟ୍ର ସହ ସୁସଂପର୍କ ସ୍ଥାପନ ପାଇଁ ଭାରତ ସବୁବେଳେ ଆଗ୍ରହୀ ବୋଲି ଶ୍ରୀ ସିଂ କହିଛନ୍ତି କୋଭିଡ୍ ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପରିବାର ପ୍ରତି ପ୍ରତିରକ୍ଷାମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପ୍ରାକୃତିକ ଶକ୍ତିକୁ ପ୍ରତିହତ କରିବା ପାଇଁ ମାନବ ସମାଜ ମତପାର୍ଥକ୍ୟ ଭୁଲି ଏକଜୁଟ ହେବା ପାଇଁ ଏହି ମହାମାରୀ ସବୁ ରାଷ୍ଟ୍ରକୁ ପୁଣି ଥରେ ମନେପକେଇ ଦେଇଛି ବୋଲି ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି କରୋନା ମହାମାରୀର ସଫଳ ପରିଚାଳନା ପାଇଁ ଶ୍ରୀ ସିଂ ରୁଷ୍ ସରକାର ଓ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିଷେଧକ ଟିକା ସ୍କୁଟିନିକ୍କୁ ବିକଶିତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରୁଷର ବୈଜ୍ଞାନିକ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କର ଶ୍ରୀ ସିଂ ପ୍ରଶଂସା କରିଛନ୍ତି ଆର୍ମୀ ଚିଫ୍ ଏଲ୍ଏସି ସେନାବାହିନୀ ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରବଣେ ତାଙ୍କର ଦୁଇଦିନିଆ ଲେହ ଗସ୍ତ ଶେଷ କରି ଗତକାଲି ନୂଆଦିଲ୍ଲୀ ଫେରିଆସିଛନ୍ତି ବାସ୍ତବ ନିୟନ୍ତ୍ରଣରେଖା ଅଞ୍ଚଳର ପ୍ରକୃତ ପରିସ୍ଥିତି ଉପରେ ପ୍ରତ୍ୟକ୍ଷ ଭାବେ ଅବଗତ ହେବା ପାଇଁ ଜେନେରାଲ ନରବଣେ ଗତ ଗୁରୁବାର ଦିନ ଲେହରେ ପହଞ୍ଚଥିଥିଲେ ସେଠାରେ ମୁତୟନ ଥିବା ଯବାନ ଓ ସ୍ଥାନୀୟ କମାଣ୍ଡରମାନଙ୍କ ସହ ସେ ଆଲୋଚନା କରିଥିଲେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାଠାରେ ପରିସ୍ଥିତି ଅତ୍ୟନ୍ତ ସମ୍ପେଦନଶୀଳ ଓ ଉତ୍ତେକନା ମୂଳକ ରହିଛି ବୋଲି ସେ କହିଛନ୍ତି ତେବେ ଭାରତୀୟ ଯବାନମାନଙ୍କର ନୈତିକ ମନୋବଳ ସୁଦୂଢ଼ ରହିଛି ଓ ଯେକୌଣସି ଚ୍ୟାଲେଞ୍ଜର ମୁକାବିଲା ପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ଜେନେରାଲ୍ ନରବଣେ କହିଛନ୍ତି

ସେନାବାହିନୀ ମୁଖ୍ୟ କହିଛନ୍ତି ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଭାରତୀୟ ସୈନ୍ୟମାନେ ସମ୍ପୂର୍ଣ୍ଣ ସକ୍ଷମ ଓ ଏଥିପାଇଁ ସେମାନେ ପ୍ରସ୍ତୁତ ରହିଛନ୍ତି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

ଧାନରୁଆ କାର୍ଯ୍ୟ ଚାଲୁ ରହିଥିବା ବେଳେ ଡାଲି ଗହମ ବାଜରା ଏବଂ ତୈଳବୀଜ ବୁଣାକାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି କୃଷିମନ୍ତ୍ରୀ ନରେନ୍ଦ୍ର ସି ତୋମର କହିଛନ୍ତି ଖରିଫ୍ ଫସଲ କାର୍ଯ୍ୟରେ ବୃଦ୍ଧି ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି କ୍ଷେତ୍ ଉପରେ କୋଭିଡ୍ ନାଇଷ୍ଟିନ୍ର କୌଣସି ପ୍ରଭାବ ପଡ଼ିନାହିଁ ସେ କହିଛନ୍ତି ସରକାର କୃଷକମାନଙ୍କୁ ସଠିକ୍ ସମୟରେ ବିହନ କୀଟନାଶକ ସାର ଯନ୍ତ୍ରପାତି ଏବଂ ଋଣ ଭଳି ସୁବିଧା ଯୋଗାଇ ଦେଇଥିବାରୁ ରେକର୍ଡ ସଂଖ୍ୟକ ଅଞ୍ଚଳରେ ଖରିଫ୍ ଫସଲ ବୃଣା କାର୍ଯ୍ୟ ସମ୍ଭବ ହୋଇପାରିଛି ଶ୍ରୀ ତୋମର କହିଛନ୍ତି କ୍ଷକମାନେ ବୈଷୟିକ ଜ୍ଞାନକୌଶଳର ଉପଯୋଗ ସମୟାନୁବର୍ତ୍ତୀ ପଦକ୍ଷେପ ତଥା ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠାଇ ଏହା ହାସଲ କରିଥିବାରୁ ଏହି ସଫଳତାର ଶ୍ରେୟ କୃଷକମାନଙ୍କୁ ଦିଆଯିବା ଉଚିତ